ଟ୍ରିପଲ୍ ଜମ୍ପ୍ରେ ଅରପିନ୍ଦର ସିଂହଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି ପିଏମ୍ ବିମ୍ଷ୍ଟେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଚତୁର୍ଥ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ବଙ୍ଗୋପସାଗର ତଟବର୍ତ୍ତୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶାନ୍ତି ଓ ସହଯୋଗର ବାତାବରଣ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ ଆଶାବାଦୀ ନେପାଳର କାଠମାଷ୍ଟୁଠାରେ ଆରମ୍ଭ ହେଉଥିବା ଦୁଇଦିନିଆ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବାକୁ ଯାତା ଆରମ୍ଭ କରିବା ପୂର୍ବରୁ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଞ୍ଚଳିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଏବଂ ସାମୁହିକ ଉଦ୍ୟମ ପାଇଁ ସେ ବିମ୍ଷ୍ଟେକ୍ର ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହ ଏହି ସମ୍ମିଳନୀ ଅବସରରେ ଆଲୋଚନା କରିବେ ବଙ୍ଗୋପସାଗର ତଟବର୍ତ୍ତୀ ରାଷ୍ଟ୍ର ସମ୍ବହର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବିକାଶ ପାଇଁ ଅଧିକ ସହଯୋଗ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଉତ୍ତମ ପଡ଼ୋଶୀ ନୀତିକୁ ଅଗ୍ରାଧିକାର ଦିଏ ଏବଂ ଏହି ନୀତି ଆଧାରରେ ସମସ୍ତଙ୍କର ବିକାଶ ଚାହେଁ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ ସମ୍ବହ ଶାନ୍ତିରେ ରହିବା ସହ ବିକାଶପଥରେ ଅଗ୍ରସର ହୁଅନ୍ତୁ ଏହା ଭାରତ ଚାହେଁ ଏହି ଗସ୍ତ ଅବସରରେ ସେ ବାଙ୍ଗଲାଦେଶ ଭୁଟାନ୍ ମିଆଁମାର୍ ଶୀଲଙ୍କା ଓ ଥାଇଲାଣ୍ଡର ନେତାମାନଙ୍କ ସହ ଆଲୋଚନା କରିବେ ବୋଲି ସ୍କଚନା ଦେଇଛନ୍ତି

ଉଉମ ମୌସୁମୀ ବର୍ଷା ଏବଂ ଶିଳ୍ପୋଦ୍ୟୋଗର ଭଲ ପ୍ରଦର୍ଶନ ଯୋଗୁଁ ଏହି ଅଭିବୃଦ୍ଧି ଘଟିବ ବୋଲି ରିଜର୍ଭ ବ୍ୟାଙ୍କ୍ ଆଶାବାଦୀ

ଡିଇଏ ନୋଟବ୍ୟାଙ୍କ ସରକାର କହିଛନ୍ତି ବଡ ନୋଟ୍ଗୁଡିକର ବିମୁଦ୍ରାୟନ ଏହାର ଲକ୍ଷ୍ୟକୁ ପୂରଣ କରିବାରେ ସଫଳ ହୋଇଛି ଏବଂ ଦେଶର କୌଣସି ଅଞ୍ଚଳରେ ଏବେ ନଗଦ ଧନରାଶିର ଅଭାବ ନାହିଁ

ପନ୍ ରାଧାକୃଷ୍ଣନ୍ ବନ୍ୟା ବିଧ୍ୱସ୍ତ କେରଳର ଦାବିକୁ ବିଚାର କରାଯିବ ଏବଂ ରାଜ୍ୟକୁ କ୍ଷୟକ୍ଷତି ବାବଦରେ ସହାୟତା ଯୋଗାଇ ଦେବାକୁ କେନ୍ଦ୍ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପନ୍ ରାଧାକୃଷ୍ଣନ୍ କହିଛନ୍ତି ଗତକାଲି ତିରୁଅନନ୍ତପୁରମ୍ଠାରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ଷ କମିଟି ବୈଠକକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ବନ୍ୟାରେ ଘଟିଥିବା କ୍ଷୟକ୍ଷତିର ଆକଳନ ତୂରନ୍ତ ସାରି ବିମାକାରୀଙ୍କୁ ଖୁବ୍ଶୀଘ୍ର ସେମାନଙ୍କର ପ୍ରାପ୍ୟ ଯୋଗାଇ ଦେବାକୁ ଉଭୟ ସରକାରୀ ଓ ବେସରକାରୀ ବିମା କମ୍ପାନୀମାନେ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ବ୍ୟାଙ୍କ୍ରେ ସର୍ବନିମ୍ନ କମା ବ୍ୟବସ୍ଥାକୁ କିଛିକାଳ କେରଳରେ ଉଠାଇ ଦିଆଯାଇଛି ସେହିଭଳି ଡୁପ୍ଲିକେଟ୍ ପାସ୍ବୁକ୍ କମା ରସିଦ୍ ଆଦି ଦେବା ପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ସରକାର ଏହାକୁ ଉଠାଇ ଦେଇଛନ୍ତି ବୋଲି ସେ କହିଛନ୍ତି

ରାଜ୍ୟ ସରକାର ଏହି ଅର୍ଥକୁ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ବିନିଯୋଗ କରିପାରିବେ ଅଧିକ ଅର୍ଥ ଆବଶ୍ୟକ ପଡ଼ିଲେ କେନ୍ଦ୍ ସରକାର ତାହା ଯୋଗାଇ ଦେବେ ବୋଲି ରାଧାକୃଷ୍ଣନ୍ କହିଚ୍ଚନ୍ତି ଏମ୍ପି ଇଲେକ୍ସନ୍ ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ ଗସ୍ତ କରିବା ପରେ ମ୍ରଖ୍ୟ ନିର୍ବାଚନ କମିଶନର ଓପି ରାଓ୍ନତ୍ ସାମ୍ଭାଦିକମାନଙ୍କୁ କହିଛନ୍ତି ସବୃ ଭୋଟର ଯେପରି ଭୋଟ୍ ଦେବାର ସୁବିଧା ସୁଯୋଗ ପାଆନ୍ତି ତାହା ନିଶ୍ଚିତ ହେବା ଆବଶ୍ୟକ ବିଶେଷ କରି ସମାଜର ଦୁର୍ବଳ ବର୍ଗ ଓ ଶାରିରୀକ ଅକ୍ଷମମାନଙ୍କୁ ସେମାନଙ୍କର ସମତାଧିକାର ସାବ୍ୟସ୍ତ ପାଇଁ କର୍ତ୍ତୃପକ୍ଷଙ୍କୁ ସବୁପ୍ରକାର ବନ୍ଦୋବସ୍ତ କରିବାକୁ ପଡ଼ିବ ଏଥର ନିର୍ବାଚନ ସମୟରେ ନିୟମିତ ପର୍ଯ୍ୟବେକ୍ଷଙ୍କ ବ୍ୟତୀତ ଆକ୍କେସିବୁଲ୍ ଅବ୍ଜରବର୍ ପ୍ରଥମଥର ପାଇଁ ନିଯୁକ୍ତ ହେବେ ଭୋଟରମାନେ ଭୋଟ୍ ଦେବାକୁ ଆବଶ୍ୟକ ସୁବିଧା ସୁଯୋଗ ପାଉଛନ୍ତି କି ନାହିଁ ଏହି ପର୍ଯ୍ୟବେକ୍ଷକମାନେ ତାହା ଦେଖିବେ ଏହାଛଡ଼ା ମଧ୍ୟପ୍ରଦେଶରେ ଏଥର ପ୍ରଥମଥର ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଗୋଟିଏ ଲେଖାଏଁ ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ନିର୍ବାଚନ ସମ୍ପର୍କୀୟ ବିଭିନ୍ନ ତଥ୍ୟବଳୀ ଓ ସୂଚନା ଲୋକଙ୍କୁ ଜଣାଇବା ପାଇଁ ଆୟୋଗଙ୍କ ପକ୍ଷର୍ ସମାଧାନ ସୁବିଧା ସୁଗମ ଆଟ୍ଲାସ୍ ଓ ସିଭିଜିନ୍ ଆପ୍ସର ବ୍ୟବସ୍ଥା କରାଯାଇଛି ବ୍ୟକ୍ତି ବିଶେଷ ଏହାର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି କର୍ଣ୍ଣାଟକ ଇସ୍ରୋ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏହାର ଧ୍ରବିୟ ଉପଗ୍ରହ ପ୍ରେରଣକାରୀ ଯାନ ପିଏସ୍ଏଲ୍ଭି ଏବଂ କ୍ଷୁଦ୍ର ଉପଗ୍ରହ ପ୍ରେରଣକାରୀ ଯାନ ଏସ୍ଏସ୍ଏଲ୍ଭି ର ନିର୍ମାଣ କାର୍ଯ୍ୟ ଘରୋଇ ଉଦ୍ୟୋଗକୁ ଦେବାକୁ ନିଷ୍ପଭି ନେଇଛି ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ବେଙ୍ଗାଲୁରୁଠାରେ ସାମ୍ଭାଦିକଙ୍କୁ କହିଛନ୍ତି ଏହି ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ଘରୋଇ ଉଦ୍ୟୋଗମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ମହାକାଶକୁ ଭାରତ ପ୍ରଥମ ମାନବବାହି ଜାନ ପଠାଇବାକୁ ଯେଉଁ ଗଗନଯାନ କାର୍ଯ୍ୟକ୍ରମ ହାତକୁ ନେଇଛି ଇସ୍ରୋ ଏବେ ତା ଉପରେ ଗୁରୁତ୍ୱ ଦେଉଛି

ଏଥିପାଇଁ ଯେଉଁ ବିକଶିତ ଜ୍ଞାନକୌଶଳ ଓ ଅନ୍ୟାନ୍ୟ ଉପକରଣର ଆବଶ୍ୟକତା ରହିଛି ସେଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି

ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଏଥିପାଇଁ ବଛାଯିବ ଏମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ଏବଂ ଅନ୍ୟ ବିଦେଶୀ ତାଲିମ୍ଦାତାଙ୍କ ସହଯୋଗ ଲୋଡ଼ାଯିବ ବୋଲି ସେ କହିଛନ୍ତି

ଏହି ମେଳା ଅବସରରେ ସଂଯୁକ୍ତ ଆରବ ଏମିରେଟସ୍ର ସମୂଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ ଏହି ପୁସ୍ତକ ମେଳାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେବାକୁ ଭାରତକୁ ନିମନ୍ତ୍ରଣ କରାଯାଇଛି ଭାରତ ଏଥିରେ ଯୋଗ ଦେଲେ ଏହି ମେଳା ଦେଖିବା ପାଇଁ ଅଧିକ ଭାରତୀୟ ଆସିବେ ବୋଲି ଲକ୍ଷ୍ୟ ରହିଛି ଏଥିରେ ଭାରତ ଯେଉଁ ମଞ୍ଚ ଲଗାଇବ ସେଥିରେ ପ୍ରସିଦ୍ଧ ଭାରତୀୟ ଲେଖକମାନଙ୍କର କୂତି ସ୍ଥାନ ପାଇବ ଆବୁଧାବିରେ ଥିବା କଜଣେ ସରକାରୀ ଅଧିକାରୀ କହିଛନ୍ତି କେବଳ ଅର୍ଥନୀତିରେ ଭାରତର ଶକ୍ତି ସୀମିତ ନୁହେଁ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିରୁ ଏହା ମଧ୍ୟ ବେଶ୍ ଶକ୍ତିଶାଳୀ

ସଂଯୁକ୍ତ ଆରବ ଏମିରେଟସ୍ରେ ଥିବା ଭାରତର ରାଷ୍ଟ୍ରଦୂତ ନବଦୀପ ସୁରୀ କହିଛନ୍ତି ଏହି ବହିମେଳାରେ ଭାରତର ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଦିଲ୍ଲୀ ପୁସ୍ତକ ମେଳାରେ ଭାଗ ନେବାକୁ ସାରଜା ସରକାରଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି କ୍ରିକେଟ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କ୍ରିକେଟ୍ ସିରିକ୍ର ଆଜି ଚତୁର୍ଥ ମ୍ୟାଚ୍ ସାଉଥାଂପଟନ୍ଠାରେ ଅନୁଷ୍ଠିତ ହେବ

ପୂର୍ବ ମ୍ୟାଚ୍ରେ ଆହତ ହୋଇଥିବା ଆର୍ ଅଶ୍ୱିନ୍ ସୁସ୍ଥ ହୋଇଛନ୍ତି ଏବଂ ସେ ଆଜିର ମ୍ୟାଚ୍ ଖେଳିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ବଚନା ଦେଇଛନ୍ତି ଗତ ମ୍ୟାଚ୍ ଖେଳିଥିବା ଦଳରେ କୌଣସି ପରିବର୍ଭନ କରାଯାଉନଥିବାର ସେ ସୂଚନା ଦେଇଛନ୍ତି

ଏସୀଆନ୍ ଗେମ୍ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଗତକାଲି ସ୍ୱପ୍ନା ବର୍ମନ ହେପଟାଥଲନ୍ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ଗତକାଲି ଦୁତି ଚାନ୍ଦ ଚଳିତ ଏସୀୟ କ୍ରୀଡ଼ାରେ ତାଙ୍କର ଦ୍ୱିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି ଗତକାଲି ଦାନ୍ତ ଯନ୍ତ୍ରଣା ଯୋଗୁଁ ଡାହାଣ ଗାଲରେ ଟେପ ବାନ୍ଧି ଖେଳୁଥିବା ବର୍ମନ ତାଙ୍କ ଜୀବନର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ

ଟେବୁଲ୍ ଟେନିସ୍ ମିକ୍କଡ୍ ଡବଲ୍କରେ ଅଛନ୍ତ ଶରତ କମଲ ଏବଂ ମନିକା ବାତ୍ରା ବ୍ରୋଞ୍ଜ ପଦକ ଜିତି ପ୍ରଥମଥର ପାଇଁ ଏହି ବିଭାଗରେ ଦେଶ ପାଇଁ ପଦକ ଜିତିଛନ୍ତି ଗତକାଲି ପଦକ ଜିତିଥିବା ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି